ଇସି ପିଏମ୍ ସାଟେଲାଇଟ୍ ନିର୍ବାଚନ କମିଶନ କହିଛନ୍ତି ଯେ ଭାରତର ଉପଗ୍ରହ ବିଧ୍ୱଂସୀ କ୍ଷେପଶାସ୍ତ ସଫଳ ପରୀକ୍ଷା ନେଇ ରାଷ୍ଟ୍ର ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁ ଉଦ୍ବୋଧନ ଦେଇଥିଲେ ତାହା ଆଦର୍ଶ ଆଚରଣ ବିଧିର ଉଲ୍କ୍ଘନ କରୁ ନାହିଁ ଏହି ଘଟଣାର ଅନୁଧ୍ୟାନ କରିବାପାଇଁ ଗଠିତ ଏକ ଅଧିକାରୀସ୍ତରୀୟ କମିଟିର ରିପୋର୍ଟ ଆଧାରରେ ନିର୍ବାଚନ କମିଶନ୍ ଏହା କହିଛନ୍ତି ରିପୋର୍ଟରେ କୁହାଯାଇଛି ପ୍ରଧାନମନ୍ତ୍ରୀଙ୍କ ଏ ସଂକ୍ରାନ୍ତ ଉଦ୍ବୋଧନ ଆଚରଣ ବିଧି ଅନୁସାରେ କ୍ଷମତାରେ ଥିବା ଦଳର ଅଧିକାର ଉଲ୍ଲଙ୍ଗନ କରୁ ନାହିଁ ସୂଚନାଯୋଗ୍ୟ ଗତ ବୁଧବାର ଭାରତ ଉପଗ୍ରହ ବିଧ୍ୱଂସୀ କ୍ଷେପଶାସ୍ତର ଏକ ସପଳ ପରୀକ୍ଷା କରି ଏ କ୍ଷେତ୍ରରେ ଏକ ନୂଆ କୀର୍ଭିମାନ୍ ସୃଷ୍ଟି କରିଥିଲା ଭାରତ ଏହି କ୍ରମରେ ବିଶ୍ୱର ଚତୁର୍ଥ ରାଷ୍ଟ୍ରର ମର୍ଯ୍ୟାଦା ଲାଭ କରିଛି ପ୍ରଧାନମନ୍ତ୍ରୀ ରାଷ୍ଟ୍ର ଉଦ୍ଦେଶ୍ୟରେ ଉଦ୍ବୋଧନ ଦେବା ଅବସରରେ ଏହାକୁ ମିଶନ୍ ଶକ୍ତିର ସଫଳତା ବୋଲି ବର୍ଷ୍ଣନା କରିବା ସହ ଏହା ଭାରତକୁ ବିଶ୍ୱର ଏକ ମହାକାଶ ଶକ୍ତିରେ ପରିଣତ କରିଥିବା କଥା ଉଲ୍ଲେଖ କରିଥିଲେ ଟେଲିଭିଜନ୍ ରେଡିଓ ଓ ସୋସିଆଲ୍ ମିଡିଆରେ ରାଷ୍ଟ୍ର ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିବା ପ୍ରଧାନମନ୍ତ୍ରୀଙ୍କ ଏହି ଉଦ୍ବୋଧନକୁ ନେଇ କେତେକ ବିରୋଧୀ ଦଳ ଆପତ୍ତି ଉଠାଇବା ସହ ଏହା ନିର୍ବାଚନ ଆଚରଣ ବିଧିର ଉଲ୍ଲ୍ଙ୍ଘନ ବୋଲି ଦର୍ଶାଇଥିଲେ ଏନେଇ ନିର୍ବାଚନ କମିଶନ୍ଙ୍କ ପାଖରେ ଅଭିଯୋଗ ମଧ୍ୟ ହୋଇଥିଲା ଇସୋ ଭାରତୀୟ ମହାକାଶ ଗବେଷଣା ପ୍ରତିଷାନ ଇସ୍ରୋ କହିଛି ଯେ ବ୍ୟାବସାୟିକ ଉପଗ୍ରହ ଉତ୍କ୍ଷେପଣ କରିବା କ୍ଷେତ୍ରରେ ଭାରତ ବିଶ୍ୱର ଏକ ବୃହତ୍ ରାଷ୍ଟ୍ରଭାବେ ଆତ୍କପ୍ରକାଶ କରିଛି

ଏହା ଭାରତୀୟ ଉପଗ୍ରହ ପ୍ରେରଣର ବୁନିୟାଦ୍କୁ ପ୍ରମାଣ କରୁଛି ବୋଲି ସେ କହିଛନ୍ତି ଚେନ୍ନାଇଠାରେ ଗତକାଲି ଏକ ଆଲୋଚନାଚକ୍ରରେ ସେ କହିଛନ୍ତି ପୂର୍ବରୁ ମହାକାଶକୁ ବୃହଦାକାୟ ଉପଗ୍ରହମାନ ପ୍ରେରଣ କରାଯାଉଥିଲା ଏବେ ତା' ପରିବର୍ତ୍ତେ ଛୋଟ ଛୋଟ ଏବଂ ଅଧିକ ସଂଖ୍ୟକ ଉପଗ୍ରହ ପ୍ରେରଣ କରାଯାଉଛି

ଭାରତର ଉପଗ୍ରହ ପ୍ରେରଣ ଦକ୍ଷତା ଓ ସୁବିଧା ସୁଯୋଗ ଭଲ ଥିବାରୁ ଇସ୍ରୋ ଏହି ସୁଯୋଗରୁ ଲାଭାନ୍ୱିତ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି

ଶ୍ରୀ ମୋଦି ମୋରାନ୍ ଓ ଗୋହପୁରଠାରେ ଦୁଇଟି ପୃଥକ୍ ଜନସମାବେଶରେ ଉଦ୍ବୋଧନ ଦେବେ

କେକେ ଏମ୍ଡିଟିଏମ୍ଜି ଜନ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କୁ ଅର୍ଥଯୋଗାଣ ପ୍ରୋହାହନ ଓ ଅନ୍ୟାନ୍ୟ ସହାୟତା ଆଦିର ସଫଳ ମୁକାବିଲା ପାଇଁ କେନ୍ଦ୍ର ସରକାର ଏକ ବିବିଧ ବିଷୟକ ଆତଙ୍କ ନିରୀକ୍ଷଣ ଗୋଷ୍ଠୀ ଗଠନ କରିଛନ୍ତି ଏ ସଂକ୍ରାନ୍ତରେ ପ୍ରକାଶିତ ସରକାରୀ ନିର୍ଦ୍ଦେଶ ଅନୁସାରେ ଏହି ଗୋଷୀର ନାମ ଏମ୍ଡିଟିଏମ୍ଜି ରଖାଯାଇଛି ଏଥିରେ ଜନ୍ମୁ କାଶ୍ମୀର ପୁଲିସ୍ ଦେଶର ଗୁଇନ୍ଦା ବ୍ୟୁରୋ ସିବିଆଇ ଜାତୀୟ ତଦନ୍ତ ସଂସ୍ଥା ଏବଂ ଆୟକର ବିଭାଗ ପ୍ରତିନିଧ୍ୟ ରହିବେ ଆତଙ୍କବାଦ ଓ ଆତଙ୍କବାଦୀଙ୍କୁ ପ୍ରତ୍ୟକ୍ଷ ଏବଂ ପରୋକ୍ଷରେ ସମର୍ଥନ କରୁଥିବା ବ୍ୟକ୍ତିବିଶେଷ ତଥା ସରକାରୀ କର୍ମଚାରୀ ଶିକ୍ଷକ ଓ ଅନ୍ୟମାନଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଜନ୍ମୁ କାଶ୍ମୀର ପୁଲିସ୍ର ଜଣେ ସିଆଇଡିସ୍ତରୀୟ ଅତିରିକ୍ତ ଡିକି ପାହ୍ୟା ଅଧିକାରୀ ଏହାର ନେତୃତ୍ୱ ନେବେ ପ୍ରତି ସପ୍ତାହରେ ଥରେ ଏହି ଗୋଷୀର ବୈଠକ ବସି ଆତଙ୍କବାଦୀ କାର୍ଯ୍ୟକଳାପର ସମୀକ୍ଷା ଓ ନିରୀକ୍ଷଣ କରାଯିବ ପ୍ରେଜ୍ ବଲିଭିଆ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ବଲିଭିଆର ସର୍ବୋଚ୍ଚ ରାଷ୍ଟ୍ରୀୟ ସମ୍ମାନ 'କଣ୍ଠର୍ ଡି ଲସ୍ ଆଣ୍ଡେଜ୍ ଏନ୍ଏଲ୍ ଗ୍ରାଡୋ ଡି ଗ୍ରାନ୍ କୋଲାର୍' ପ୍ରଦାନ କରାଯାଇଛି ଏବେ ବଲିଭିଆ ଗସ୍ତରେ ଥିବା ରାଷ୍ଟ୍ରପତି ଶ୍ରୀ କେବିନ୍ଦଙ୍କୁ ସାନ୍ତୁକ୍ଲଜ୍ଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ ଉହବରେ ସେଠାକାର ରାଷ୍ଟ୍ରପତି ଇଭୋ ମୋରାଲେସ୍ ଏହି ସମ୍ମାନ ପ୍ରଦାନ କରିଛନ୍ତି ରାଷ୍ଟ୍ରପତିଙ୍କ ଏହି ଗସ୍ତ ଅବସରରେ ଦୁଇ ଦେଶ ମଧ୍ୟରେ ସଂସ୍କୃତି ଭିସା ପ୍ରଦାନ ଖଣି ମହାକାଶ ଗବେଷଣା ଭେଷଜ ଓ ଆଇଟି ଆଦି କ୍ଷେତ୍ରରେ ଏକାଧିକ ବୃଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି ରାଷ୍ଟ୍ରପତି ତାଙ୍କର ତ୍ରିରାଷ୍ଟ୍ରୀୟ ବିଦେଶ ଗସ୍ତ ଅବସରରେ କ୍ରୋଏସିଆ ପରେ ବଲିଭିଆ ଗସ୍ତରେ ଅଛନ୍ତି

ଇଣ୍ଡିଆ ୟୁଏସ୍ ପାକିସ୍ତାନ ମାଟିରେ ସକ୍ରିୟ ଥିବା ଆତଙ୍କବାଦୀ ଓ ସେମାନଙ୍କର ସଙ୍ଗଠନ ବିରୋଧରେ ଯଥାର୍ଥ ଏବଂ ପ୍ରମାଣସିଦ୍ଧ କାର୍ଯ୍ୟାନ୍ରଷ୍ଠାନ ଗ୍ରହଣ କରିବାକୁ ଭାରତ ଓ ଆମେରିକା ମିଳିତ ଭାବେ ଇସ୍ଲାମାବାଦ କର୍ତ୍ତପକ୍ଷଙ୍କୁ ପ୍ରସ୍ତାବ ଦେଇଛନ୍ତି ଆମେରିକା ଭାରତ ଆତଙ୍କବାଦ ନିରୋଧି ମିଳିତ କାର୍ଯ୍ୟାନ୍ରଷ୍ଠାନ ଗୋଷୀର ଷୋଡ଼ଶ ବୈଠକ ଅବସରରେ ପାକିସ୍ତାନକୁ ଏଭଳି କୁହାଯାଇଛି ଗତକାଲି ଓ୍ୱାଶିଂଟନରେ ଅନୁଷ୍ଠିତ ଏହି ବୈଠକରେ ଦକ୍ଷିଣ ଏସିଆରେ ଚାଲିଥିବା ସୀମାପାର ଆତଙ୍କବାଦ ସମେତ ବିଶ୍ୱର ବିଭିନ୍ନ ଅଞ୍ଚଳରେ କାର୍ଯ୍ୟ କରୁଥିବା ଆନ୍ତର୍କାତିକ ଆତଙ୍କବାଦୀ ସଙ୍ଗଠନଗୁଡ଼ିକ ସମ୍ପର୍କରେ ଆଲୋଚନା ହୋଇଥିଲା କଥାବାର୍ତ୍ତା ଶେଷରେ ଜାରି ଏକ ମିଳିତ ବିବୃତ୍ତିରେ କୃହାଯାଇଛି ପାକିସ୍ତାନରେ କାର୍ଯ୍ୟ କର୍ତ୍ତିବା ଆତଙ୍କବାଦୀ ସଙ୍ଗଠନ ଓ ଆତଙ୍କବାଦୀଙ୍କ ବିରୋଧରେ ଉପଯୁକ୍ତ ଓ ଉଦାହରଣୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଇସ୍ଲାମାବାଦ୍ ସରକାରଙ୍କୁ କୁହାଯାଇଛି

ଏହି କଥାବାର୍ତ୍ତାରେ ଭାରତର ବୈଦେଶିକ ମନ୍ତ୍ରଣାଳୟ ଯ୍ରଗୁ ସଚିବ ମହାବୀର ସିଙ୍ଗ୍ଭି ଏବଂ ଆମେରିକା ବୈଦେଶିକ ବିଭାଗର ଆତଙ୍କବାଦ ନିରୋଧି ବ୍ୟାପାର ବୁଝୁଥିବା ଦୃତ ନାଥନ୍ ଏ ସେଲେସ୍ ନେତୃତ୍ୱ ନେଇଥିଲେ

ଏହି ଅଭିଯୁକ୍ତ ଖସି ପଳାଇଯିବାର ସମ୍ଭାବନା ରହିଛି ଏବଂ ସେ ସାକ୍ଷୀମାନଙ୍କ ଧମକ ଚମକ ଦେଉଥିବାର୍ ତାକୁ ଜାମିନ୍ ଦେବାର ଯଥାର୍ଥତା ନାହିଁ ବୋଲି ଅଦାଲତ କହିଛନ୍ତି

ଏକ ତିନି ଜଣିଆ ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀ ଦଳ କୋର୍ଟରେ ଏହି ମାମଲାର ଶୁଣାଶିବେଳେ ଉପସ୍ଥିତ ଥିଲେ ସେମାନେ ବିଚାରପତିଙ୍କ ନିକଟରେ ନିରବ ମୋଦି ବିରୋଧରେ ବିଭିନ୍ନ ତଥ୍ୟ ଉପସ୍ଥାପନ କରିଥିଲେ ଅଞ୍ଚଦିନ ତଳେ ନିରବ ମୋଦିଙ୍କ ବ୍ରିଟିଶ୍ ପ୍ରଲିସ୍ ଲଣ୍ଡନର ଏକ ସ୍ଥାନର୍ ଗିରଫ କରିଥିଲା ୟୁକେ ବ୍ରେକ୍ସିଟ୍ ବ୍ରିଟିଶ୍ ପ୍ରଧାନମନ୍ତ୍ରୀ ତେରିଜା ମେ' ୟୁରୋପୀୟ ସଂଘରୁ ଓହରି ଯିବାପାଇଁ ତୃତୀୟ ଥର ଲାଗି ଯେଉଁ ପ୍ରସ୍ତାବ ଦେଶର ପାର୍ଲାମେଷ୍ଟ୍ରେ ଆଗତ କରିଥିଲେ ତାହା କାଟ୍ ଖାଇଯାଇଛି ଏହାଫଳରେ ବ୍ରେକ୍ଟିଟ୍ ପ୍ରସ୍ତାବ ନାମରେ ଜଣାଶୁଣା ବ୍ରିଟେନ୍ର ଏହି ବହୁ ଚର୍ଚ୍ଚିତ ବିଷୟଟି ଅନିଶ୍ଚିତା ଆଡ଼କୁ ଠେଲି ହୋଇଯାଇଛି

କିନ୍ତୁ ଏ ସଂକ୍ରାନ୍ତ ପଦ୍ଧତି ଓ ନୀତି ଚୂଡ଼ାନ୍ତ ହୋଇପାରୁ ନ ଥିବାରୁ ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ତାବ ବାରମ୍ଭାର କାଟ୍ ଖାଉଛି ଫଳରେ ଏ ନେଇ ସାରା ଦେଶରେ ଏକ ଅନିଷ୍ଠିତତାର ବାତାବରଣ ସୃଷ୍ଟି ହୋଇଛି ଏଭଳି ପ୍ରକିୟା ଜାରି ରହିଲେ ଏହାର ପରିଶାମ ଗୁରୁତର ହେବ ବୋଲି ପ୍ରଧାନମନ୍ତ୍ରୀ ମେ' ଦେଶର ଲୋକ ପ୍ରତିନିଧିମାନଙ୍କୁ ସତର୍କ କରାଇ ଦେଇଛନ୍ତି ହକି ଅଜ୍ଲାନ୍ ମାଲେସିଆର ଇପୋଠାରେ ଚାଲିଥିବା ସ୍ୱଲ୍ତାନ ଅଜଲାନ୍ ଶାହା କପ୍ ହକି ଟୂର୍ଣ୍ଣାମେଣ୍ଟର ଫାଇନାଲ୍ରେ ଆଜି ଭାରତ ଦକ୍ଷିଣ କୋରିଆକୁ ଭେଟିବ

ସେହିଭଳି ଟୁର୍ଷ୍ଣାମେଣ୍ଟ୍ରେ ତୂତୀୟ ଓ ଚତୁର୍ଥ ସ୍ଥାନ ଲାଗି ମାଲେସିଆ ଓ କାନାଡ଼ା ମଧ୍ୟରେ ମୁକାବିଲା ହେବାକୁ ଥିବାବେଳେ ପଞ୍ଚମ ଓ ଷଷ୍ଠ ସ୍ତାନ ଲାଗି ପୋଲାଣ୍ଡ ଜାପାନ୍କୁ ଭେଟିବ

ଏଥି ସହିତ ହାଇଦ୍ରାବାଦ ତା'ର ପ୍ରଥମ ବିଜୟ ହାସଲ କରିଥିବାବେଳେ ରାଜସ୍ଥାନ ଦଳ କ୍ରମାଗତ ଦ୍ୱିତୀୟ ଥର ଲାଗି ପରାସ୍ତ ହୋଇଛି